ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ସେ କହିଛନ୍ତି ବର୍ତ୍ତମାନ ଭ୍ତାଣୁ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କରୁଛି

ଆଇସିୟୁ ବେଡ଼ ଭେଷିଲେଟର ବିଶେଷ ଆବଶ୍ୟକତା ରହୁନି ତେବେ ସମସ୍ତଙ୍କୁ ସଜାଗ ରହିବାକୁ ପଡ଼ିବ ସରକାର ଯାହା ନିର୍ଦେଶ ଦେଇଛନ୍ତି ତାହା ଆମକୁ ମାନିବାକୁ ପଡିବ ବୋଲି ସେ କହିଛନ୍ତି

ଏଡିକି ଶ୍ରୀ ଜେଠ୍ୱା ଗଣମାଧ୍ଧମକୁ କହିଛନ୍ତି ନିର୍ବାଚନକୁ ସମ୍ମର୍ ଅବାଧ ଓ ନିରପେକ୍ଷ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି